ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯୁଦ୍ଧ ଜାହାଜର ଅବତରଶ ପାଇଁ ନିର୍ମାଣ ହୋଇଥିଲା ବିଶ୍ୱର ଦ୍ୱିତୀୟ ବୂହତ୍ତମ ରନଓ୍ୱେ ଥିବା ଏହି ବିମାନବନ୍ଦର

ଏବଂ ରାଜ୍ୟ ସରକାର ଓ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ମଧରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା

ଓଡ଼ିଶାର ପ୍ରବେଶ ଦ୍ୱାର ଭାବେ ପାରାଦ୍ୱୀପ ବନ୍ଦର ପ୍ରତିଷିତ ହୋଇଛି ଏଭଳି ପରିସ୍ତିତିରେ ନିଯୁକ୍ତି ଦେବା ଅପେକ୍ଷା ଉଦ୍ୟୋଗୀ ସୃଷ୍ କରିବା ଦେଶପାଇଁ ଲାଭଦାୟକ ବୋଲି ସେ କହିଛନ୍ତି ଦେଶରୁ ଦୁର୍ନୀତି ହଟାଇବା ପ୍ରଶାସନିକ ସ୍ୱ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ବିମୁଦ୍ରୀକରଣର ସର୍ବାଧକ ଫାଇଦା ସାଧାରଶ ଲୋକଙ୍କ ପାଖରେ ପହଞ୍ଚିଛି ବୋଲି କହିଥିଲେ

ଏହି ସମ୍ମିଳନୀ ଆସନ୍ତାକାଲି ଉଦଯାପିତ ହେବ

ଦୁର୍ଘଟଶାର ମୃତ ମହିଳାଙ୍କ ପୁତ୍ର ଓ ପୁତ୍ରବଧୂ ଗୁରୁତର ଭାବେ ଆହତ ହୋଇଛନ୍ତି

ପୋଲିସ୍ ବସ୍କୁ ଜବତ କରି ମାମଲା ରୁଜୁ କରିଛି